ସମସ୍ତ ଧାନ ଏଫକ୍ୟ ମାନ ପରୀକ୍ଷଣ ହୋଇଛି ଆଗାମୀ ଦିନରେ ଆହୁରି ଅଧିକ ମଣ୍ଡି ଖୋଲାଯିବ

ଜିଲ୍ଲାପାଳଙ୍କୁ ତଥ୍ୟ ମଗାଯାଇଛି ରିପୋର୍ଟ ମିଳିଲେ ତର୍ଜମା କରାଯିବ

ଜିଲ୍ଲାରେ ମେଡିକାଲ କଲେଜ ନିର୍ମାଶ ହେଲେ ଭଦ୍ରକ ଓ ଏହାର ଆଖାପାଖ ଅଞ୍ଞଳର ଲୋକେ ଡାକ୍ତରୀ ସୁବିଧା ପାଇପ ପାରିବେ

ଏହି ଯୋଜନା ଦ୍ୱାରା ଚାଷୀମାନେ କିପରି ଅଧିକ ଫସଲ ଉପାଦନ କରି ଅଧିକ ଲାଭବା ହୋଇପାରିପେ ତାହା ଉପରେ ଗୁରୁତ୍ୱାରୋପ କରାଯାଇଛି